ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ମିତ ହେବା ଏହା ହେଉଛି ପ୍ରଥମ ଘଟଣା

ଆଇସିଏମ୍ଆର୍ ଏହାର ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଉଦ୍ୟମ କାରି ରଖିଛି

ସେଫ୍ ଅନଲାଇନ୍ ଲର୍ଣ୍ଣିଂ ମାନବ ସମ୍ଘଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସୁରକ୍ଷିତ ଅନ୍ଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ସମ୍ପନ୍ଧୀୟ ଏକ ପୁଷ୍ଠିକାର ଶୁଭାରୟ କରିଛନ୍ତି ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ପୁସ୍ତିକାର ଉନ୍ମୋଚନ କରି ମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଭଳି ପରିସ୍ଥିତିରେ ଅନ୍ଲାଇନ୍ ଶିକ୍ଷାଦାନ ପଦ୍ଧତି ବୃଦ୍ଧି ପାଇଛି ଓ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି ସେ କହିଛନ୍ତି ଛାତ୍ରଛାତ୍ରୀ ଓ ପିଲାମାନଙ୍କ ପାଇଁ ସୁରକ୍ଷିତ ଓ ନିରାପଦ ଅନ୍ଲାଇନ୍ ଶିକ୍ଷା ଗ୍ରହଣ ବ୍ୟବସ୍ଥା ଯୋଗାଇ ଦେବାକୁ ଉଭୟ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଓ ଏନ୍ସିଇଆର୍ଟି ପ୍ରତିଶ୍ରତିବଦ୍ଧ

ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସଚେତନ କରାଯାଇ ପାରିବ ଓ ସାଇବର ଅପରାଧ କ୍ଷେତ୍ରରେ ଠିକ୍ ସମୟରେ ପଦକ୍ଷେପ ନିଆଯାଇ ପାରିବ ଯେଉଁମାନେ ସାଇବର ଅପରାଧର ଶିକାର ହେଉଛନ୍ତି ସେମାନେ ଏ ସଂକ୍ରାନ୍ତରେ ତୁରନ୍ତ ଜଣାଇବାକୁ ଶ୍ରୀ ନିଶଙ୍କ ନିବେଦନ କରିଛନ୍ତି ୟୁନେସ୍କୋ ନିର୍ଦ୍ଦେଶକ ଓ ଭାରତ ପାଇଁ ୟୁନେସ୍କୋର ପ୍ରତିନିଧି ଏରିକି ଫାଲ୍ଚ କହିଛନ୍ତି ୟୁନେସ୍କୋ ସମସ୍ତ ଛାତ୍ରଛାତ୍ରୀ ଓ ପିଲାମାନଙ୍କୁ ଏକ ଉତ୍ତମ ତଥା ସାମୁହିକ ଶିକ୍ଷା ସୁବିଧା ପ୍ରଦାନ କରିବାକୁ ବଚନବଦ୍ଧ ସେ କହିଛନ୍ତି ଏହି ସ୍ବଚନା ପୁସ୍ତିକାରେ ସାଇବର ଅପରାଧ ସମ୍ପନ୍ଧୀୟ ବିଷୟଗୁଡ଼ିକର ଉଲ୍ଲେଖ ରହିଛି ଓ ସେଗୁଡ଼ିକରୁ କିଭଳି ନିଜକୁ ସୁରକ୍ଷିତ ରଖାଯାଇ ପାରିବ ତାହାର ଉପାୟମାନ ଦିଆଯାଇଛି

ଯାତ୍ରୀମାନଙ୍କ ପାଇଁ ଏକ ସ୍ପଚ୍ଛ ବାତାବରଣ ସୃଷ୍ଟି କରିବା ଓ ସେମାନଙ୍କ ଯାତ୍ରାକୁ ଅଧିକ ଆରାମ ଦାୟକ କରିବା ଉଦ୍ଦେଶ୍ୟରେ ରେଳବାଇ ପକ୍ଷରୁ ସ୍ୱଚ୍ଚତା ପଦକ୍ଷେପମାନ ଗ୍ରହଣ କରାଯାଇଛି

ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ବ୍ୟବହାର କମ୍ କରିବା ସେଗୁଡ଼ିକର ପୁନଃବ୍ୟବହାର କରାଯିବା ଓ ସେଗୁଡ଼ିକୁ ଅନ୍ୟ କାର୍ଯ୍ୟରେ ଲଗାଇବା ପାଇଁ ଜୋନାଲ୍ ରେଳବାଇଗୁଡ଼ିକ ଦ୍ୱାର ପ୍ଲାଷ୍ଟିକ୍ ବୋତଲ କ୍ରସିଂ ମେସିନ୍ ସ୍ଥାପନ ସକାଶେ ନିୟମାବଳୀ ପ୍ରସ୍ତୁତ କରାଯାଇଛି

ରୋଡ୍ ମୋଟାଲିଟି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜପଥରେ ମାନବ ଓ ପ୍ରାଣୀ ମୃତ୍ୟୁ ନିବାରଣ ଉପରେ ଏକ ଜାତୀୟ ସଚେତନତା ଅଭିଯାନର ଶୁଭାରୟ କରିଛନ୍ତି ଭିଡ଼ିଓ କନ୍ଫରେନ୍ନ ମାଧ୍ୟମରେ ଏହି ଅଭିଯାନର ଶୁଭାରୟ କରି ଶ୍ରୀ ଗଡ଼କରୀ ସଡ଼କରେ ମୃତ୍ୟୁକୁ ରୋକିବା କିମ୍ବା ହ୍ରାସ କରିବା ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ତଥା ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପରିବେଶ ଓ ଏହାର ସୁରକ୍ଷା ମାନବ ଜୀବନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି

ରାସ୍ତାଘାଟରେ ପ୍ରାଣୀଙ୍କର ଜୀବନକୁ ସୁରକ୍ଷା ଦେବାର ଆବଶ୍ୟକତା ସମ୍ପର୍କରେ ତାଙ୍କ ମନ୍ତ୍ରଶାଳୟ ସଚେତନ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି ପ୍ରାଣୀମାନଙ୍କ ପାଇଁ ଦୂର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ତାଙ୍କ ମନ୍ତ୍ରଣାଳୟକୁ ସୂଚନା ଦେବା ପାଇଁ ସେ ବେସରକାରୀ ସଂସ୍ଥା ଓ ସାମାଜିକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି ଏବଂ ସେମାନଙ୍କ ରିପୋର୍ଟ୍ ଉପରେ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି ସାଉଥ୍ଓେଷ୍ଟ୍ ମନସୁନ୍ ଭ୍ରବିଜ୍ଞାନ ମନ୍ତ୍ରଣାଳୟ କହିଛି ଦକ୍ଷିଣ ପଣ୍ଟିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର ଆଉ କିଛି ଭାଗ କର୍ଣ୍ଣାଟକ ତାମିଲନାଡ଼ୁ ପୁଡ଼ୁଚେରୀ ଓ କରାଇକଲ୍ ଏବଂ ସମଗ୍ର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଭାଗରେ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି ମନ୍ତ୍ରଶାଳୟ କହିଛି ଭୂମଧ୍ୟ ସାଗରୀୟ ଅଞ୍ଚଳରୁ ବାୟୁ ପ୍ରବାହ ଯୋଗୁଁ ପାଣିପାଗରେ ଘଟିଥିବା ପରିବର୍ତ୍ତନ ଦୃଷ୍ଟିରୁ ପଶ୍ଚିମ ହିମାଳୟ ଅଞ୍ଚଳରେ ମଧ୍ୟମରୁ ବ୍ୟାପକ ବର୍ଷା ହେବାର ସମ୍ଭାବନା ଅଛି ଓ ଉତ୍ତରପଶ୍ଚିମ ଭାରତରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି ଏହି ବର୍ଷା ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ହୋଇପାରେ

ତାଛଡ଼ା ପଶ୍ଚିମ ଉପକୂଳରେ ମଧ୍ୟ ବ୍ୟାପକ ବର୍ଷା ହେବାର ଅନୁମାନ କରାଯାଉଛି

ଲକ୍ଡାଉନ୍ ପ୍ରତ୍ୟାହାର ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଧୀରେ ଧୀରେ କଟକଣା କୋହଳ ହେଉଥିବାରୁ ଆୟୋଗ ପରୀକ୍ଷା ଏବଂ ନିଯୁକ୍ତି ପରୀକ୍ଷାକୁ ନେଇ ସଂଶୋଧିତ କାର୍ଯ୍ୟସୂଚୀ ଘୋଷଣା କରିବା ପାଇଁ ସ୍ଥିର କରିଛି ଏହି ପରୀକ୍ଷା କାର୍ଯ୍ୟସୂଚୀର ବିସ୍ତୃତ ବିବରଣୀ କମିଶନଙ୍କ ଓ୍ୱେବ୍ସାଇଟ୍ରେ ଉପଲବ୍ଧ କରାଯାଇଛି

ଏ ସମ୍ପର୍କରେ ପ୍ରାର୍ଥୀମାନଙ୍କୁ ବ୍ୟକ୍ତିଗତ ଭାବେ ଜଣାଇ ଦିଆଯିବ

ଉଭୟ ପରୀକ୍ଷାର କାର୍ଯ୍ୟସୂଚୀ କମିଶନଙ୍କ ଓ୍ୱେବ୍ସାଇଟ୍ରେ ପ୍ରକାଶିତ ହେବ ମାଇ ଲାଇଫ୍ ମାଇ ୟୋଗା ଆୟୁଷ ମନ୍ତ୍ରଣାଳୟ 'ମାଇ ଲାଇଫ୍ ମାଇ ୟୋଗା' ଆନ୍ତର୍ଜାତିକ ଭିଡ଼ିଓ ବ୍ଲଗିଙ୍ଗ୍ ପ୍ରତିଯୋଗୀତାକୁ ଆଜି ଆରମ୍ଭ କରିଛି ପ୍ରଧାନମନ୍ତ୍ରୀ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଶ୍ୱର ସମସ୍ତଙ୍କ ପାଇଁ ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ସୁଯୋଗ ମିଳିବ ବୋଲି କହିଥିଲେ ସେ କହିଥିଲେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ଏହି ଘଡ଼ିସନ୍ଧି ମୁହୂର୍ଭରେ ସମଗ୍ର ବିଶ୍ୱ ଯୋଗ ଓ ଆୟୁର୍ବେଦ ପ୍ରତି ଆଗ୍ରହ ପ୍ରକାଶ କରୁଛି ମାଇ ଲାଇଫ୍ ମାଇ ୟୋଗା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ହେଲେ ପ୍ରତିଯୋଗୀମାନେ ନିଜର ପ୍ରାୟ ତିନି ମିନିଟ୍ର ଭିଡ଼ିଓକୁ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଛାଡ଼ିବାକୁ ହେବ ଏହାକୁ ଆୟୁଷ ମନ୍ତ୍ରଣାଳୟକୁ ପଠାଇବାକୁ ପଡ଼ିବ ତାଛଡ଼ା ପ୍ରତିଯୋଗୀମାନଙ୍କୁ ସେମାନଙ୍କର ସାମାଜିକ ଗଶମାଧ୍ୟମର କମେଷ୍ଟ ବିଭାଗରେ ମାଇ ଲାଇଫ୍ ମାଇ ୟୋଗା ହାସ୍ଟ୍ୟାଗ୍ କରିବାକୁ ପଡ଼ିବ ବିଜେତା ମାନଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯିବ